ଭାରତର ପ୍ରାଚ୍ୟମୁଖୀ ନୀତି ଭାରତ ପ୍ରଶାନ୍ତ ମହାସାଗରୀୟ ଦୂରଦୂଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ସେ କହିଛନ୍ତି

ପିଏମ୍ ଇଣ୍ଡିଆ ଆସିଆନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ପ୍ରାଚ୍ୟମୁଖୀ ନୀତି ଏହାର ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଦ୍ୱରଦ୍ୱଷ୍ଟିର ଏକ ଗ୍ରର୍ତ୍ୱପୂର୍ଣ୍ଣ ଅଂଶବିଶେଷ ଆଜି ସକାଳେ ବ୍ୟାଙ୍ଗ୍କକ୍ଠାରେ ଷୋଡଶ ଭାରତ ଆସିଆନ୍ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଭାରତର ଏହି ନୀତିରେ ଆସିଆନ୍ କେନ୍ଦ୍ରବିନ୍ଦ ହୋଇ ରହିଛି ଏବଂ ଭବିଷ୍ୟତରେ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ସମନ୍ୱିତ ସୁସଙ୍ଗଠିତ ଏବଂ ଆର୍ଥକ ବିକାଶ କ୍ଷେତ୍ରରେ ଆସିଆନ୍ ଯେଉଁ କାର୍ଯ୍ୟ କରୁଛି ସେଥିରେ ଭାରତର ସ୍ୱାର୍ଥ ନିହିତ ଜଳ ସ୍ଥଳ ଓ ଆକାଶ ପଥରେ ଦକ୍ଷିଣ ପ୍ରର୍ବ ଏସୀୟ ରାଷ୍ଟ୍ରସମ୍ବହ ବା ଆସିଆନ୍ ସହ ସମ୍ପର୍କକୁ ଅଧିକ ସୁଦୃତ୍ କରିବାକୁ ଭାରତ ଆଗ୍ରହୀ ଏହାଛଡ଼ା ଏସବୁ ରାଷ୍ଟ୍ରମାନଙ୍କ ସହ ଡିଜିଟାଲ୍ ଲିଙ୍କୁ ଅଧିକ ମଜବୁତ୍ କରିବାକୁ ଭାରତ ଗୁରୁତ୍ୱ ଦେଉଛି ଆସିଆନ୍ ଓ ଭାରତର ସହଯୋଗ ଏବଂ ସୁସମ୍ପର୍କ ଉପରେ ଏ ଅଞ୍ଚଳର ସାମଗ୍ରୀକ ବିକାଶ ନିର୍ଭରଶୀଳ ବୋଲି ସେ କହିଛନ୍ତି ପିଏମ୍ ଆସିଆନ୍ ଏହାପୂର୍ବରୁ ବ୍ୟାଙ୍ଗ୍କକ୍ରେ ଆଜି ଆଦିତ୍ୟ ବିର୍ଲା ଗ୍ରୁପ୍ର ସୁବର୍ଷ୍ଣ ଜୟନ୍ତୀ ଉହବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ପୁଞ୍ଜିନିବେଶପାଇଁ ଥାଇଲ୍ୟାଣ୍ଡ ଶିଳ୍ପପତିମାନେ ଆଗେଇ ଆସିବା ଉଚିତ ଭାରତୀୟ ଅର୍ଥନୀତି ଏବେ ପୁଞ୍ଜିନିବେଶ ପାଇଁ ବିଶ୍ୱର ସର୍ବୋକୃଷ୍ଟ ବୋଲି ଉଲ୍ଲେଖ କରି ଏହାର ସୁଯୋଗ ନେବାକୁ ସେ ଥାଇ ପୁଞ୍ଜିପତିମାନଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ଭାରତରେ ଆର୍ଥକ ସଂସ୍କାରବାଦୀ କାର୍ଯ୍ୟକ୍ରମ ନିୟମିତଭାବେ ନିରନ୍ତର ଚାଲିଛି ଏଥିରେ ନାଲିଫିତାର ପ୍ରଭାବ ଆଉ ନାହିଁ ଏଥିସହିତ ଟିକସ ବ୍ୟବସ୍ଥା ଏବଂ ଶ୍ରମସଂସ୍କୃତିରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି ଟିକସକୁ କେନ୍ଦ୍ରକରି କାହାକୁ ହଇରାଣ ହରକତ କରାଯିବା ବା ଶୋଷଣ କରାଯିବାର ପରିବେଶ ଆଉ ନାହିଁ

ମାଲେସିଆ ପିଏମ୍ ଆସିଆନ୍ ମାଲେସିୟା ପ୍ରଧାନମନ୍ତ୍ରୀ ମହାତିର୍ ମହମ୍ମଦ କହିଛନ୍ତି ଆମେରିକା ଓ ଚୀନ୍ ମଧ୍ୟରେ ଯେଉଁ ବାଣିଜ୍ୟ ବିବାଦ ଚାଲିଛି ତା'ର ସମାଧାନ ପାଇଁ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରମାନେ ମିଳିତ ଭାବେ ଉଦ୍ୟମ କରିବା ଉଚିତ ଆସିଆନ୍ ଶିଖର ସମ୍ମିଳନୀ ଅବସରରେ ଏକ ବ୍ୟବସାୟ ମଣ୍ଡଳୀକ୍ର ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଅଧିକାଂଶ ଆମେରିକୀୟ ଏହି ବାଣିଜ୍ୟ ଲଢ଼େଇର ବିରୋଧ ଚୀନ୍ ଆମେରିକା ବାଣିଜ୍ୟ ଯୁଦ୍ଧର ପ୍ରଭାବ ଅନ୍ୟାନ୍ୟ ରାଷ୍ଟ୍ର ଉପରେ ପଡ଼ୁଥିବାରୁ ଏହା ଶୀଘ୍ର ସମାଧାନ ହେବା ଉଚିତ ବୋଲି ସେ କହିଛନ୍ତି ଚୀନ୍ ଆସିଆନ୍ ଚୀନ୍ ପ୍ରଧାନମନ୍ତ୍ରୀ ଲି କେକ୍ୟାନ୍ କହିଛନ୍ତି ଦକ୍ଷିଣ ଚୀନ୍ ସାଗରରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠାପାଇଁ ତାଙ୍କ ଦେଶ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ସହ ମିଳିମିଶି କାମ କରିବାକୁ ପ୍ରସ୍ତୁତ ଦରକାର ପଡ଼ିଲେ ଏହି ପ୍ରସଙ୍ଗ ଆସିଆନ୍ ରାଷ୍ଟ୍ରମାନଙ୍କ ସହ କାମ କରିବାକୁ ତାଙ୍କ ଦେଶ ପ୍ରସ୍ତୁତ ଅଛି ବୋଲି ଏକ ବିବୃତ୍ତିରେ ସେ କହିଛନ୍ତି ତେବେ ଦକ୍ଷିଣ ଚୀନ୍ ସାଗର ଅଞ୍ଚଳରେ ଚୀନ୍ର ପ୍ରଭୂତ୍ୱ ଜାହିର୍କୁ ଅଧିକାଂଶ ଆସିଆନ୍ ରାଷ୍ଟ୍ର ବିରୋଧ କରୁଛନ୍ତି ଏହି ସାଗର ଚତୁର୍ପାର୍ଶ୍ୱରେ ବସବାସ କରୁଥିବା ରାଷ୍ଟ୍ରମାନଙ୍କର ସ୍ୱାର୍ଥ ପ୍ରଭାବିତ ହେଉଥିବାରୁ ସେମାନେ ଚୀନ୍ର ବିସ୍ତାରବାଦୀ ନୀତିକୁ ବିରୋଧ କରୁଛନ୍ତି ପ୍ରେସିଡେଣ୍ଟ ସିକ୍କିମ୍ ଉଦ୍ୟୋଗ ଜଗତ ଭଳି ବିଶ୍ୱବିଦ୍ୟାଳୟସମ୍ବହ ସାମାଜିକ ଦାୟିତ୍ୱବୋଧ ନିର୍ବାହ କରିବା କ୍ଷେତ୍ରରେ ଉଦ୍ୟମ କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆହ୍ୱାନ ଜଣାଇଛନ୍ତି ଏହାଛଡ଼ା ବିଶ୍ୱବିଦ୍ୟାଳୟ କର୍ତ୍ତ୍ୱପକ୍ଷ ଛାତ୍ରଛାତ୍ରୀମାନଙ୍କୁ ଗ୍ରାମାଞ୍ଚଳକୁ ପଠାଇ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଶିବାପାଇଁ ପ୍ରୟାସ କରିବା କାର୍ଯ୍ୟ ହାତକୁ ନେବାକୁ ସେ ମଧ୍ୟ ପରାମର୍ଶ ଦେଇଛନ୍ତି ଗ୍ୟାଙ୍ଗ୍ଟକ୍ଠାରେ ସିକ୍ରିମ୍ ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେବା ଅବସରରେ ରାଷ୍ଟ୍ରପତି କହିଛନ୍ତି ପରିଚ୍ଛନ୍ତା ସ୍ୱାସ୍ଥ୍ୟରକ୍ଷା ଟୀକାକରଣ ଶିକ୍ଷା ଏବଂ ପୁଷ୍ଟିସାଧନ ଆଦି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଗ୍ରାମାଞ୍ଚଳରେ ଲୋକଙ୍କ ସହ ମିଶି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ଏ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ ନିଜର କ୍ୟାମ୍ପସ୍ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ଶିକ୍ଷାର ଅନ୍ତିମ ଲକ୍ଷ୍ୟ ହେଲା ଉତ୍ତମ ମଣିଷ ହେବା ଭଲ ମଣିଷ ହେବାରେ ବୃତ୍ତିର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଚ୍ଛନ୍ତି ୟୁଏନ୍ କ୍ଲାଇମେଟ୍ ଚେଞ୍ ଏବେ ବିଶ୍ୱରେ ଯେଉଁ ଜଳବାୟୁ ପରିବର୍ତ୍ତନ ସମସ୍ୟା ଦେଖାଦେଇଛି ତାହାର ମୁକାବିଲା ପାଇଁ ଏସୀୟ ରାଷ୍ଟ୍ରମାନଙ୍କୁ କୋଇଲା ଇନ୍ଧନ ବ୍ୟବହାର ପରିହାର କରିବାକୁ ପଡ଼ିବ ବୋଲି ଜାତିସଂଘର ମହାସଚିବ ଆଙ୍କୋନିଓ ଗୁଟେରସ୍ ସତର୍କ କରାଇ ଦେଇଛନ୍ତି ସେ କହିଛନ୍ତି ଏସିଆର ଅଧିକାଂଶ ଦେଶ ଜଳବାୟୁ ପରିବର୍ତ୍ତନ ଦୂଷ୍ଟିରୁ ଗୁରୁତର ବିପଦର ସମ୍ମୁଖୀନ ହେବାକୁ ଯାଉଛନ୍ତି ତେଣୁ ସେମାନେ କଳକାରଖାନାରେ ବିପୁଳ ପରିମାଣର ଯେଉଁ କୋଇଲା ଜାତୀୟ ଜୈବ ଇନ୍ଧନ ବ୍ୟବହାର କରୁଛନ୍ତି ଏହାକୁ ତୂରନ୍ତ ବନ୍ଦ୍ କରିବା ଉଚିତ ନିକଟରେ ପ୍ରକାଶ ପାଇଥିବା ବିଶ୍ୱ ଜଳବାୟୁ ସଂକ୍ରାନ୍ତ ଏକ ତଥ୍ୟକୁ ଉଦ୍ଧାର କରି ସେ କହିଛନ୍ତି ଏବେ ଏସିଆପାଇଁ ବଡ଼ ଧରଣର ବନ୍ୟା ଓ ଜଳପ୍ଲାବନର ବିପଦ ରହିଛି

ମୁମ୍ୟାଇଠାରେ କ୍ୟାବିନେଟ୍ ସବ୍କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ ଏହି ନିଷ୍କଭି ନେଇଛନ୍ତି

କ୍ଷତିଗ୍ରସ୍ତ ହୋଇଥିବା ଫସଲ ମଧ୍ୟରେ ଧାନ କପା କବାର୍ ସୋୟାବିନ୍ ଆଦି ରହିଛି କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ସଂପୂକ୍ତ ଅଞ୍ଚଳର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସହାୟତା ପାଇଁ କେନ୍ଦ୍ରକୁ ନିବେଦନ କରାଯାଇଥିବା ଶ୍ରୀ ଫଡ଼ନଭିସ୍ ସାମ୍ଭାଦିକମାନଙ୍କୁ କହିଛନ୍ତି

ହେଲ୍ଥ୍ ରୋବୋଟିକ୍ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ନୂଆଦିଲ୍ଲୀର ସଫ୍ଦରଜଙ୍ଗ ହସ୍କିଟାଲ୍ରେ ରୋବୋଟିକ୍ ସର୍ଜରୀ ବ୍ୟବସ୍ଥାକ୍ ଲୋକାର୍ପିତ କରିଛନ୍ତି ଏହି ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥାଦ୍ୱାରା ଗରିବ ରୋଗୀମାନଙ୍କର ମୃତ୍ରାଶୟ ପ୍ରୋଷ୍ଟେଟ୍ କିଡ୍ନୀ ଓ ଅନ୍ୟାନ୍ୟ ପ୍ରକାର କ୍ୟାନ୍ସର୍ର ଶଶ୍ୟ ଚିକିତ୍ସା ମାଗଣାରେ କରାଯିବ ଏହି ଶଲ୍ୟ ଚିକିତ୍ସାର ବିଶେଷତ୍ୱ ହେଲା ଏହାଦ୍ୱାରା ଅତି ଗୁରୁତର ରୋଗୀଙ୍କର ଚିକିହା କରାଯାଇପାରିବ ଏବଂ ସେମାନଙ୍କର ମୃତ୍ୟୁହାର କମାଯାଇପାରିବ

ନିର୍ଭୟା ପାର୍ଷିରୁ ଏଥିପାଇଁ ଅର୍ଥ ଯୋଗାଇ ଦିଆଯିବ ବୋଲି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍କୃତି ଇରାନୀ ଏକ ଟ୍ୱିଟ୍ ଯୋଗେ ଜଣାଇଛନ୍ତି

ଅଧିନାୟକ ବିରାଟ୍ କୋହଲି ବିଶ୍ରାମ ନେଉଥିବା କାରଣରୁ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ ଆକାଶବାଣୀ ପକ୍ଷରୁ ଏହି ମ୍ୟାଚ୍ର ପ୍ରତ୍ୟକ୍ଷ ଧାରାବିରଣୀ ଉଭୟ ହିନ୍ଦୀ ଓ ଇଂରାଜୀରେ ପ୍ରସାରଣ କରାଯିବ

ହକି ଆସନ୍ତାବଶର୍ଷ ଟୋକିଓ ଅଲିମ୍ପିକ୍ସ ପାଇଁ ଉଭୟ ଭାରତୀୟ ପୁର୍ଷ ଓ ମହିଳା ହକି ଦଳ ଯୋଗ୍ୟତା ହାସଲ କରିଛନ୍ତି